ଏହି ରୋଡ୍ ଶୋ'ରେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଦିଲ୍ଲୀରେ ଶିକ୍ରପତି ଏବଂ ବ୍ୟବସାୟିକ ପ୍ରତିନିଧିମାନଙ୍କୁ ଭେଟିବେ ଭାରତୀୟ ବାଶିଜ୍ୟ ଏବଂ ଶିଳ୍ବ ସଂଘ ଫିକି ସହଯୋଗରେ ରାକ୍ୟ ଶିକ୍ଷ ବିଭାଗ ପକ୍ଷରୁ ଏହି ରୋଡ୍ ଶୋ'ର ଆୟୋଜନ କରାଯାଉଛି

ଦେଶ ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ମହାନ କ୍ରାନ୍ତିକାରୀ ବାଘାଯତୀନ୍ ସବୁଦିନ ପାଇଁ ଅମର ରହିବେ ବୋଲି ରାଜ୍ୟପାଳ ମତପ୍ରକାଶ କରିଛନ୍ତି

ସେହିଭଳି ତାଙ୍କ ସ୍ରାନରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅତିରିକ୍ତ ସଚିବ ବିଶ୍ୱଜିତ୍ ବିଶ୍ୱାଳଙ୍କୁ ଦାୟିତ୍ୱ ଦିଆଯାଇଛି ସିଡିଆଇ ରବିନ୍ଦ ନାଥ ମିଶ୍ରଙ୍କୁ କଟକ ଉନ୍ନୟନ କର୍ତ୍ତପକ୍ଷ ଭାବେ ବଦଳି କରାଯାଇଛି ଏଥିସହ ପ୍ରମୋଦ ପୃଷ୍କିଙ୍କୁ ଭୁବନେଶ୍ୱର ମହାନଗର ନିଗମର ଡେପୁଟି କମିଶନର ଭାବେ ଦାୟିତ୍ୱ ଦିଆଯାଇଛି

ଭବିଷ୍ୟତରେ ସେମାନଙ୍କୁ ଆବଶ୍ୟକ ସହାୟତା ରାଜ୍ୟ ସରକାର ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତୀ କହିଥିଲେ